ଫଳରେ ବ୍ୟାଙ୍କ୍ ସେବା ପ୍ରଭାବିତ ହୋଇଛି

ଏହି ପ୍ରସଙ୍ଗକୁ ନେଇ ଶ୍ରମ ମନ୍ତଶାଳୟ ସହ ବ୍ୟାଙ୍କ୍ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବା ପରେ ଧର୍ମଘଟ ଡାକରା ଦିଆଯାଇଛି

ତେବେ ଭାରତୀୟ ଷେଟ୍ ବ୍ୟାଙ୍କ ଏହି ଧର୍ମଘଟରେ ସାମିଲ୍ ହୋଇ ନାହିଁ

ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ୱପତ୍ରରେ ପରୀକ୍ଷା ଦେବେ ଚଳିତବର୍ଷଠାରୁ ଷାଣ୍ଗାସିକ ଓ ବାର୍ଷିକ ପରୀକ୍ଷାରେ ଏଭଳି ନିୟମ ଲାଗୁ କରିବାକୁ ନିଷ୍ବଭି ହୋଇଛି ଆସନ୍ତା ନଭେୟର ମାସରେ ଅନୁଷ୍ବିତ ହେବାକୁ ଥିବା ଷାଣ୍କାସିକ ପରୀକ୍ଷାରେ ଛାତ୍ରଛାତ୍ରୀ ନୁଆ ପଦ୍ଧତିରେ ପରୀକ୍ଷା ଦେବେ ଏଥ୍ପାଇଁ ପ୍ରଶ୍ମପତ୍ର ପ୍ରସ୍ଠୁତ ହୋଇସାରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଚନା ଦିଆଯାଇଛି